ପାଇକ ମାନଙ୍କ ଶାହସ ଯୋଗୁ ଆମେ ଗଙ୍ଙାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲୁ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଉହବରେ ଯୋଗଦେଇ ଉଚ୍ଚଶିକ୍ଷାର ବିକାଶ ପାଇଁ ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି

ବାଶୀବିହାରର ପୁରାତନ ଛାତ୍ର ତଥା କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉହବରେ ଯୋଗଦେଇ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ବେଳକୁ ଏହାକୁ ଏକ ଗ୍ଲୋବାଲ୍ ୟୁନିଭର୍ସିଟିରେ ପରିଣତ କରିବା ପାଇଁ ଆହ୍ବାନ ଦେଇଛନ୍ତି ଏଥପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିବା ସହ ଆଗେଇ ଆସିବାକୁ ସେ କହିଛନ୍ତି

ଜିଲ୍ଲାପାଳ ସମର୍ଥ ବର୍ମା ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ

ସେମାନଙ୍କ ମଧ୍ଧରୁ କେତେକ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି